ସେ କହିଛନ୍ତି ଏହା ଗତିଶୀଳ ଓ ଏହାର ପରିସର ଖୁବ୍ ବ୍ୟାପକ ଶ୍ରୀ ମୋଦି କହିଛନ୍ତି ଗୋଟିଏ ରାଷ୍ଟ୍ର ସେତିକିବେଳେ ଆତୁନିର୍ଭରଶୀଳ ହୁଏ ଯେତେବେଳେ ଏହା ବିଚାର ଆଚରଣ ଓ ସମ୍ଭଳରେ ଆତୁନିର୍ଭର ହୋଇଥାଏ ଗତକାଲି ନୁଆଦିଲ୍ଲୀର ଜବାହାରଲାଲ୍ ନେହେରୁ ବିଶ୍ୱବିଦ୍ୟାଳୟ ପରିସରରେ ସ୍ୱାମୀ ବିବେକାନନ୍ଦଙ୍କ ପ୍ରର୍ଷାବୟବ ପ୍ରତିମ୍ଭିକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନାବରଣ କରିବା ପରେ ଶ୍ରୀ ମୋଦି କହିଛନ୍ତି ଜେଏନ୍ୟୁରେସ୍ୱାମୀଜୀଙ୍କ ପ୍ରତିମ୍ବର୍ତି ଉନ୍ଦୋଚନ ହେବା ଅତ୍ୟନ୍ତ ଗର୍ବ ଓ ଗୌରବର ବିଷୟ ଏବଂ ଏହା ଏକ ସୁଦୂତ୍ତ ତଥା ସମୃଦ୍ଧ ଭାରତ ଗଠନ ଦିଗରେ ଥିବା ସ୍ୱାମୀଜୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ଜନସାଧାରଣଙ୍କୁ ପ୍ରୋହାହିତ କରିବ ସେ ଆଶାବ୍ୟକ୍ତ କରିଛନ୍ତି ଏହି ପ୍ରତିମର୍ତି ସମସ୍ତଙ୍କୁ ପ୍ରେରଣା ଓ ସାହସ ଯୋଗାଇବ ଯାହା ସ୍ୱାମୀ ବିବେକାନନ୍ଦ ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟରେ ଦେଖିବାକୁ ଚାହୁଁଥିଲେ ଏହି ପ୍ରତିମର୍ତ୍ତି ଲୋକମାନଙ୍କୁ ଦୟାଭାବ ଶିଖାଇବ ଯାହାକି ସ୍ୱାମିଜୀଙ୍କ ଦର୍ଶନର ମୁଖ୍ୟ ଆଧାର ଥିଲା ସମଗ୍ର ରାଷ୍ଟ୍ରକୁ ଏକତାର ସ୍ନତ୍ରରେ ବାନ୍ଧିରଖିବାର ଲକ୍ଷ୍ୟ ପ୍ରରଣ ଦିଗରେ ଏହି ପ୍ରତିମ୍ର୍ତି ପ୍ରେରଣା ଯୋଗାଇବ ବୋଲି ଶ୍ରୀ ମୋଦି ଆଶାବ୍ୟକ୍ତ କରିଛନ୍ତି ସେ କହିଛନ୍ତି ଯେତେବେଳେ ସମଗ୍ର ଦେଶ ନିରାଶାର ଅନ୍ଧକାର ମଧ୍ୟରେ ଘେରିରହିଥିଲା ସେତେବେଳେ ସ୍ୱାମୀ ବିବେକାନନ୍ଦ ଆମେରିକାର ମିଚିଗାନ୍ ବିଶ୍ୱବିଦ୍ୟାଳୟରେ କହିଥିଲେ ଏକବିଂଶ ଶତାଦ୍ଦୀ ନିଣ୍ଚିତ ଭାବରେ ଭାରତର ହେବ

ସେ କହିଛନ୍ତି ଭାରତର ଯୁବପିଢି ଭାରତୀୟ ସଂସ୍କୃତି ଓ ପରମ୍ପରାକୁ ପ୍ରତିନିଧିତ୍ୱ କରୁଛି ଏକବିଂଶ ଶତାବ୍ଦୀରେ ଭାରତର ଏକ ନୂତନ ପରିଚୟ ସ୍ପଷ୍ଟି କରିବା ପାଇଁ ଯୁବାପିଡିଠାରୁ ସେ ଆଶା କରନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ବିଶ୍ୱାସ ଦୂତ ନିି୍କୟ ଏବଂ ଚରିତ୍ରରେ ଭରପୁର ଏକ ଯୁବା ଭାରତ ଗଠନ ଜାତୀୟ ଶିକ୍ଷାନୀତିର ମୂଳ ଉଦ୍ଦେଶ୍ୟ ସ୍ୱାମୀ ବିବେକାନନ୍ଦଙ୍କର ମଧ୍ୟ ଏହି ସମାନ ଲକ୍ଷ୍ୟ ଥିଲା ବୋଲି ଶ୍ରୀ ମୋଦି କହିଛନ୍ତି ଭାରତର ଶିକ୍ଷା ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଶ୍ୱାସ ଓ ଆତ୍କନିର୍ଭରଶୀଳତା ଭରିବା ସ୍ୱାମୀଜୀ ଚାହୁଁଥିଲେ ପ୍ରତ୍ୟେକ ନାଗରିକଙ୍କ ବିଚାରଧାରା ରାଷ୍ଟ୍ରୀୟ ହିତ ଉପରେ ପର୍ଯ୍ୟବସିତ ହେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ସ୍ୱାଧୀନତା ସଂଗ୍ରାମ ଏବଂ କରୁରୀ ପରିସ୍ଥିତିକାଳର ଅବତାରଣା କରି ଶ୍ରୀ ମୋଦି କହିଛନ୍ତି ଦେଶ ଏହି ଜନ ସମର୍ଥନ ସେତେବେଳେ ଦେଖିବାକୁ ପାଇଥିଲା ଭାରତର ଯୁବାପିଢି ପ୍ରଶ୍ନବାଚୀ ବିନା କୌଣସି ସ୍ଥିତାବସ୍ଥାକୁ କେବେ ବି ଗ୍ରହଣ ନ କରିବା ସେ ଚାହାନ୍ତି ବୋଲି ଶ୍ରୀ ମୋଦି କହିଛନ୍ତି କୌଣସି ଉପସଂହାରରେ ପହଞ୍ଚବା ପୂର୍ବରୁ ତର୍କ ଓ ସୁସ୍ଥ ବିଚାର ବିମର୍ଷ ପାଇଁ ସେ ଯୁବାପିଢିକୁ ପରାମର୍ଶ ଦେଇଛନ୍ତି ପିଏମ୍ ଆସିଆନ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ଆସିଆନ୍କୁ ଭାରତ ଏହାର ପୂର୍ବାଭିମ୍ରଖୀ ନୀତି କାର୍ଯ୍ୟକାରୀ କରିବାର ଏକ ବଳିଷ୍ଠ ମଞ୍ଚ ଭାବେ ଦେଖିଆସ୍ରଛି ଗତସନ୍ଧ୍ୟାରେ ସପ୍ତଦଶ ଆସିଆନ୍ ଭାରତ ଶିଖର ସମ୍ମିଳନୀକୁ ସମ୍ବୋଧନ କରି ଶ୍ରୀମୋଦି କହିଛନ୍ତି ଏକ ସହମତିଭିତ୍ତିକ ଏବଂ ପ୍ରତିକ୍ରିୟାତ୍କକ ଆସିଆନ୍ ସମସ୍ତଙ୍କର ନିରାପତ୍ତା ଓ ବିକାଶ ପାଇଁ ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ଭାରତ ବିଶ୍ୱାସ କରେ ଶ୍ରୀ ମୋଦି କହିଛନ୍ତି ଭାରତ ଓ ଆସିଆନ୍ର ଭାଗିଦାରୀ ପରମ୍ପରା ଓ ଭୂଗୋଳ ଦ୍ୱାରା ପରସ୍କର ସହ ସଂଯୁକ୍ତ ପ୍ରଧାନମନ୍ତ୍ରୀ କହିଛନ୍ତି ବାସ୍ତବିକ ଆର୍ଥିକ ସାମାଜିକ ଡିଜିଟାଲ୍ ବିତ୍ତୀୟ ଏବଂ ନୌବାଶିଜ୍ୟ ଆଦି ପ୍ରତ୍ୟେକ ସ୍ତରରେ ଭାରତ ଓ ଆସିଆନ୍ ମଧ୍ୟରେ ସଂଯୋଗ ସ୍ଥାପନ କରିବାକୁ ଭାରତ ସବୁବେଳେ ପ୍ରାଧାନ୍ୟ ଦେଇଆସୁଛି ଗତ ଅକ୍ଷ କିଛିବର୍ଷ ମଧ୍ୟରେ ଏହିସବୁ କ୍ଷେତ୍ରରେ ଭାରତ ଏବଂ ଆସିଆନ୍ ନିକଟତର ହୋଇପାରିଛନ୍ତି ବୋଲି ସେ କହିଛନ୍ତି ଏକ ସୁସ୍ଥ ଏବଂ ସାମଗ୍ରୀକ ଜୀବନ ଧାରଣର ଉହ ଭାବେ ପାରମ୍ପରିକ ଔଷଧ କ୍ଷେତ୍ରରେ ନିୟମିତ ଆଦାନ ପ୍ରଦାନ ଏବଂ ସହଯୋଗର ଆବଶ୍ୟକତା ଉପରେ ଶ୍ରୀ ମୋଦୀ ଗୁରୁତ୍ୱ ଆରୋପ କରିଛନ୍ତି ଭାରତ ଏବଂ ଆସିଆନ୍ ମଧ୍ୟରେ ଅଧିକ ବ୍ୟାପକ ବାସ୍ତବିକ ଓ ଡିଜିଟାଲ୍ ସଂଯୋଗ ଉପରେ ମଧ୍ୟ ପ୍ରଧାନମନ୍ତ୍ରୀ ଗୁରୁତ୍ୱ ଆରୋପ କରିଛନ୍ତି ଆସିଆନ୍ର ସଂଯୋଗୀକରଣକୁ ସହାୟତା ବାବଦରେ ଏକ ବିଲିଅନ୍ ଡଲାରର ରଣ ଯୋଗାଇଦେବା ପାଇଁ ଭାରତ ପ୍ରତିଶୃତିବଦ୍ଧ ବୋଲି ଶ୍ରୀ ମୋଦି କହିଛନ୍ତି ପିଏମ୍ ଆୟୁର୍ବେଦ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଗୁଜରାତର ଜାମନଗରଠାରେ ଆୟୁର୍ବେଦ ଶିକ୍ଷା ଓ ଗବେଷଣା ପ୍ରତିଷ୍ଠାନ ଆଇଟିଆର୍ଏ ଏବଂ ଜୟପୁରଠାରେ ଜାତୀୟ ଆୟୁର୍ବେଦ ପ୍ରତିଷ୍ଠାନ ଏନ୍ଆଇଏର ଉଦ୍ଘାଟନ କରିବେ ପଞ୍ଚମ ଆୟୁର୍ବେଦ ଦିବସ ଅବସରରେ ଭିଡ଼ିଓ କନ୍ଫରେନ୍ସିଂ ଜରିଆରେ ଉଦ୍ଘାଟିତ ହେବାକୁ ଥିବା ଏହି ଦୁଇଟି ପ୍ରତିଷାନ ଏକବିଂଶ ଶତାବ୍ଦୀରେ ଆୟୁର୍ବେଦ କ୍ଷେତ୍ରରେ ସମଗ୍ର ବିଶ୍ୱକୁ ନେତୃତ୍ୱ ଦେବାର ସମ୍ଭାବନା ରହିଛି

ଚଳିତ ବର୍ଷ ଆୟୁର୍ବେଦ ଦିବସ ପାଳନ ଅବସରରେ କୋଭିଡ୍ ନାଇଷ୍ଟିନ୍ ମହାମାରୀ ସମୟରେ ଆୟୁର୍ବେଦର ଭୂମିକା ମୁଖ୍ୟ ବିଷୟ ରହିବ

ଆତ୍କନିର୍ଭର ଭାରତ ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ଘଟିଥିବା ଅଗ୍ରଗତି ସମ୍ପର୍କରେ ପ୍ରର୍ଣ୍ଣାଙ୍ଗ ତଥ୍ୟ ପ୍ରଦାନ କରି ସେ କହିଛନ୍ତି ଅଭିଯାନ ଅଧୀନରେ ଏପର୍ଯ୍ୟନ୍ତ ନିଆଯାଇଥିବା ପଦକ୍ଷେପଗୁଡିକ ବେଶ୍ ସଫଳ ହୋଇପାରିଛି

କୋଭିଡ୍ ଆରୋଗ୍ୟ ପର୍ଯ୍ୟାୟରେ ନୂତନ ନିଯୁକ୍ତି ସୁଯୋଗ ସ୍ପଷ୍ଟି ଉଦ୍ଦେଶ୍ୟରେ ଆତ୍ମନିର୍ଭର ଭାରତ ରୋଜଗାର ଯୋଜନାର ଶୁଭାରମ୍ଭ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ଏହି ଯୋଜନା ଅଧୀନରେ ଚଳିତ ବର୍ଷ ଅକ୍ଟୋବର ପହିଲା ପରଠାରୁ ନୃତନ ଯୋଗ୍ୟ କର୍ମଚାରୀମାନଙ୍କ କ୍ଷେତ୍ରରେ କେନ୍ଦ୍ର ସରକାର ଦୁଇ ବର୍ଷ ପର୍ଯ୍ୟନ୍ତ ସବ୍ସିଡି ଯୋଗାଇ ଦେବେ ବୋଲି ସେ କହିଛନ୍ତି ଏହିସବୁ କର୍ମଚାରୀମାନେ ଆଧାର ସଂଲଗ୍ନ ଇପିଏଫ୍ ଓ ଆକାଉଣ୍ଟ୍ରୁ ଏହି ସବ୍ସିଡି ଅର୍ଥ ପାଇପାରିବେ ବୋଲି ସେ ସ୍ଟଚନା ଦେଇଛନ୍ତି

କ୍ରମାଗତ ପରୀକ୍ଷା ଚିହ୍ନଟ ଓ ଚିକିତ୍ସା ଜରିଆରେ ଆରୋଗ୍ୟଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ମୃତ୍ୟୁହାର କମିଛି ବୋଲି ମନ୍ତ୍ରଣାଳୟ କହିଛି

ଦିପାବଳୀ ପରେ ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି କେଡିୟୁ ମହାସଚିବ କେସି ତ୍ୟାଗୀ କହିଛନ୍ତି ନ୍ନଆ ସରକାର ଗଠନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି ଦଳର ସଭାପତି ନିତିଶ କୁମାର ଗତକାଳି ପାଟନାଠାରେ ନିଜ ବାସଭବନରେ ନବନିର୍ବାଚିତ ବିଧାୟକମାନଙ୍କୁ ଭେଟିଛନ୍ତି ଶ୍ରୀ ତ୍ୟାଗୀ କହିଛନ୍ତି ଜାତୀୟ ଗଣତାନ୍ତିକ ମେଣ୍ଟ ଓ ଅନ୍ୟ ସହଯୋଗୀମାନଙ୍କ ସହ କଥାବାର୍ତ୍ତା ଜାରି ରହିଛି